ଆସନ୍ତାକାଲି ଭୋଟ୍ ଗ୍ରହଣ ହେବ

ଇଲେକ୍ସନ୍ ଆସାମ ଓ ପଶ୍ଚିମବଙ୍ଗର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଗତକାଲି ସନ୍ଧ୍ୟାରେ ଶେଷ ହୋଇଛି ଏହା ପୂର୍ବରୁ ବିଭିନ୍ନ ଦଳର ନେତାମାନେ ଜୋରସୋରରେ ପ୍ରଚାର ଚଳାଇଥିଲେ ଉଭୟ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ତ୍ୱରାନ୍ଧିତ ହୋଇଛି ତୂତୀୟ ପର୍ଯ୍ୟାୟରେ କେରଳ ତାମିଲନାଡୁ ଓ ପୁଡ଼ୁଚେରୀ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ ନିଆଯିବ

ଆସାମରେ ତିନୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ କରାଯାଉଛି ରାଜ୍ୟରେ ତିନୋଟି ମେଣ୍ଟ ମଧ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହେଉଛି

ଅନ୍ୟ ପକ୍ଷରେ କଂଗ୍ରେସ ବାମପନ୍ନୀ ଦଳ ଓ ସେମାନଙ୍କର ମିତ୍ ଦଳ ଇଣ୍ଡିଆନ୍ ସେକୁଲାର୍ ଫ୍ରଣ୍ଟ୍ ସଂଯୁକ୍ତ ମୋର୍ଚ୍ଚା ଅଧୀନରେ ନିର୍ବାଚନ ଲଢୁଛନ୍ତି

ତୂତୀୟ ପର୍ଯ୍ୟାୟରେ କେରଳ ତାମିଲନାଡୁ ଓ ପୁଡ଼ୁଚେରୀ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ନିଆଯିବ

ତୂତୀୟ ପର୍ଯ୍ୟାୟରେ ତାମିଲନାଡୁର କନ୍ୟାକୁମାରୀ ଲୋକସଭା ଉପ ନିର୍ବାଚନ ଓ କେରଳର ମାଲାପୁରମ୍ ଲୋକସଭା ଉପ ନିର୍ବାଚନ ପାଇଁ ଭୋଟ ନିଆଯିବ

ଇତିମଧ୍ୟରେ ପଶ୍ଚିମବଙ୍ଗର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତ ଶୁକ୍ରବାର ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମ୍ପୂର୍ଣ୍ଣ ହେବା ପରେ ପ୍ରାର୍ଥୀମାନଙ୍କର ସଂଖ୍ୟା ସ୍କଷ୍ଟ ହୋଇଯାଇଛି ବିଭିନ୍ନ ରାଜନୈତିକ ଦଳର ବଡ଼ବଡ଼ ନେତାମାନେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିଦେଇଛନ୍ତି

ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଗତକାଲି ଶେଷ ହୋଇଛି

ଅନ୍ୟପକ୍ଷରେ ସଦ୍ୟ ସଂକ୍ରମିତମାନଙ୍କ ସଂଖ୍ୟା କ୍ରମାନ୍ଧୟରେ ବୃଦ୍ଧି ପାଇବାରେ ଲାଗିଛି

ମହାରାଷ୍ଟ୍ର ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ ଛତିଶଗଡ ଓ ତାମିଲନାଡୁ ଭଳି ରାଜ୍ୟରେ ସଦ୍ୟ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି

ଜିଲ୍ଲାସ୍ତରୀୟ କୋଭିଡ୍ ସେଣ୍ଟର କୋଭିଡ୍ ନାଇଷ୍ଟିନ୍ର ସଂକ୍ରମଣକୁ ନିୟନ୍ତ୍ରଣ କରିବାପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟାନୁଷ୍ଠାନ ଯୋଜନା ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି ଏହି ଯୋଜନା ଅଧୀନରେ ରାଜ୍ୟଗୁଡ଼ିକୁ ଜରୁରୀକାଳୀନ କାର୍ଯ୍ୟାନୁଷ୍ଠାନ କେନ୍ଦ୍ର ସ୍ଥାପନ କରିବାପାଇଁ କୁହାଯାଇଛି

ଅଞ୍ଚଳ ଭିଭିରେ ମାମଲାଗୁଡ଼ିକୁ ମ୍ୟାପିଂ କରିବା ଓ କଣ୍ଟେନ୍ମେଣ୍ଟ ଜୋନ୍ ଗଠନ କରିବା ଆଦି ବିଷୟରେ ନିଷ୍ପଭି ନେବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଲେଖିଥିବା ଚିଠିରେ କହିଛନ୍ତି କୋଭିଡ୍ ନିୟନ୍ତ୍ରଣ ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବା ଦିଗରେ ସେମାନେ ଯତ୍ରବାନ ହେବାର ଆବଶ୍ୟକତା ରହିଛି ନିର୍ବାଚିତ ପ୍ରତିନିଧି ସ୍ଥାନୀୟ ନେତା ଓ ବ୍ୟକ୍ତିବିଶେଷଙ୍କ ଜରିଆରେ ଲୋକମାନଙ୍କୁ ସଚେତନ କରିବାପାଇଁ ଏଦିଗରେ ମଧ୍ୟ ଏହି କେନ୍ଦ୍ରଗୁଡ଼ିକ ପଦକ୍ଷେପ ନେବେ ମୃତ୍ୟୁହାର ମାମଲାଗୁଡ଼ିକୁ ପରୀକ୍ଷା କରିବା ସ୍ଥାନୀୟ ଅଞ୍ଚଳଗୁଡ଼ିକୁ ଚିହ୍ରଟ କରିବା ଓ ଅଧିକ ମୃତ୍ୟୁବରଣ କରୁଥିବା ଡାକ୍ତରଖାନାଗୁଡ଼ିକୁ ଚିହ୍ରଟ କରି ମୃତ୍ୟୁସଂଖ୍ୟା ହ୍ରାସ କରିବା ଦିଗରେ ରାଜ୍ୟଗୁଡ଼ିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି

ଶ୍ରୀ ସିଂହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଡାକ୍ତରମାନେ ସଫଳତାର ସହ ବାଇପାସ୍ ଅସ୍ତ୍ରୋପ୍ରଚାର କରିଥିବାରୁ ଶ୍ରୀ ସିଂହ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଗତକାଲି ଯବାନମାନଙ୍କ ଗୁଳିରେ ଦେଶର ଦକ୍ଷିଣାଞ୍ଚଳ କାଫାଉଙ୍ଗ୍ ସହରରେ ଜଣେ ଲୋକର ମୃତ୍ୟୁ ଘଟିଥିଲାବେଳେ ଉତ୍ତରାଞ୍ଚଳ ମିଥ୍କିନା ସହରରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି ପୁଲିସ୍ର ଗୁଳିଚାଳନାରେ ଶାନ୍ ରାଜ୍ୟର ମୁସେ ସହରରେ ମଧ୍ୟ ଜଣଙ୍କର ମୃତ୍ୟୁ ଘଟିଥିବାର ଖବର ମିଳିଛି

ତାଙ୍କ ଗସ୍ତ କାଳରେ ଶ୍ରୀ ନାଇଡ଼ୁ କଟକ ଏବଂ ଭୁବନେଶ୍ୱରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଗତକାଲି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ରାଜ୍ୟ ପୁଳିସ୍ ମୁଖ୍ୟାଳୟଠାରେ ଭିଡ଼ିଓ କନ୍ଫରେନ୍ିଂ ମାଧ୍ୟମରେ ବିଭାଗୀୟ ବରିଷ୍ଣ ଅଧିକାରୀଙ୍କ ସହ ସେ ଆଲୋଚନା କରିଛନ୍ତି କଟକ ଭ୍ରବନେଶ୍ୱର ପ୍ରଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଉପରାଷ୍ଟ୍ରପତିଙ୍କ ଗସ୍ତର ପ୍ରସ୍ତୁତି ଏବଂ ଆୟୋଜନ ନେଇ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ